ଫଳରେ ପ୍ରଶ୍ନୋଉର କାର୍ଯ୍ୟକ୍ରମ କିମ୍ଘା ଶ୍ରନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ହଟଗୋଳ ପାଇଁ ଗୃହରେ ଦେଖାଯାଇଥିବ

ସେହିପରି ଆଜିର କାର୍ଯ୍ୟକ୍ରମରେ ମୁଲତବୀ ନୋଟିସ ସ୍ଥାନିତ ନ ହେବା ବିଶେଷ ଘଟଣା ଥିଲା

ଚାଷୀ ଆଦୋଳନ ନେଇ ସେମାନେ ଉଭୟ କେନ୍ଦ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ ଚାଷୀ ମାନଙ୍କର ସୁରକ୍ଷା ଆମର ଦାବି ଆଦି କହିବା ସହ ବିଭିନ୍ନ ସ୍କୋଗାନ ମାନ ଦେଇଥିବାର ଦେଖିବାକୁ ମିଳିଥିଲା

ହେଲେ କଂଗ୍ରେସ ବିଧାୟକମାନେ ଏହା ନ ଶୁଶି ନିଜ ଜିଦରେ ଅଟଳ ରହିଥିଲେ

ଆଧାର ଲିଙ୍କ ହୋଇ ପାରୁନାହିଁ ତେଣୁ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ ସେ କହିଥିଲେ ଯେ ଆଗାମୀ ଦିନରେ ରବି ଋତୁରେ ଧାନ କିଶା ବେଳେ ମଧ୍ୟ ଏହି ସମସ୍ୟା ଉପୁଜିବ ଚାଷୀମାନେ ହଇରାଶ ହରକତ ହେବେ ତେଶୁ ଏବେ ଠାରୁ ଏହାର ସମାଧାନ ହେବା ଆବଶ୍ୟକ ବୋଲି ସେ କହିଥିଲେ